ଗତକାଲି ଦଶହରା ଅବସରରେ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଶ ପୋଡ଼ିର ଆୟୋଜନ କରାଯାଇଥିଲା

ଆଜି ରାଉରକେଲାରେ ଦେବୀ ଦୁର୍ଗାଙ୍କର ବିଶ୍ରାମ ଦିବସ ରଖାଯାଇଥିବାବେଳେ ଆସନ୍ତାକାଲି ସେଠାରେ ଭସାଣୀ ଉହବ ଅନୁଷିତ ହେବ ବୋଲି ଆମ ସମ୍ଘାଦଦାତା ଜଣାଇଛନ୍ତି ଅନ୍ୟପକ୍ଷରେ ପ୍ରବଳ ଉହାହ ଓ ଉଦ୍ଦୀପନା ମଧ୍ଧରେ ଶ୍ରୀକ୍ଷେତ୍ର ପୁରୀରେ ଆକି ପ୍ରସିଦ୍ଧ 'ଗୋସାଣୀଯାତ' ଅନୁଷ୍ଷିତ ହେଉଛି

ଏହାକୁ ଦେଖବାଲାଗି ପୁରୀରେ ଭକ୍ତଙ୍କର ଗହଳି କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି

ବିହାର ପଣ୍ଟିମବଙ୍ଙ ସମେତ ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବୃଷ୍ଟିହୀନତା ବିଶେଷ ଭାବେ ପରିଲକ୍ଷିତ ହୋଇଛି